ଆଜି ହେଉଛି ଜାତୀୟ ଡାକ୍ତର ଦିବସ

ଭୁବନେଶ୍ୱରଠାରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ଶ୍ରୀ ଶାହା ଦିଲ୍ଲୀ ପ୍ରତ୍ୟାବର୍ଉନ କରିବେ ବୋଲି ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି

ସହଯୋଗଭିଭିକ ସଘୀୟ ବ୍ୟବସ୍ରାର ଏହା ଏକ ନିଦର୍ଶନ ବୋଲି ପ୍ରଧାନମନ୍ତୀ କହିଛନ୍ତି

ଏହାଛଡା କେନ୍ଦ୍ର ସରକାର ଦେଶର ଭାଗ ଚାଷୀମାନଙ୍କ କଲ୍ୟାଶ ପାଇଁ ଲୋନ ଏଲିଜିବିଲିଟି ସାର୍ଟିଫିକେସନ ନିର୍ଦ୍ଦେଶାବଳୀ ଆଗାମୀ ଦୁଇ ତିନି ମାସରେ ଆଶିବାକୁ ଯାଉଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ବାଷ୍ଟ ଦକ୍ଷତା ବିକାଶ ଉଦ୍ୟାମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି

ସେ କହିଛନ୍ତି ଯେ ଭାଗ ଚାଷୀମାନଙ୍ଙୁ ପ୍ରସ୍ତାବିତ ନିୟମାବଳୀ ଅନୁସାରେ ଫସଲ କ୍ଷତିର ଭରଶା ମିଳିବା ସହଜ ହେବ

ଆଜି ଏବଂ ଆସନ୍ତା କାଲି ଏହି ଛାତ୍ରଛାତ୍ରୀ ଚଏସ୍ ଫିଲିଂ କରିବେ

ପରେ ଛାତ୍ରଛାତ୍ରୀମାନେ ସେହିସବୁ ମେଡ଼ିକାଲ କଲେଜକୁ ଯାଇ ନାମ ଲେଖାଇବାକୁ ପଡ଼ିବ ବୋଲି ଓଜେଇଇ ସୂତ୍ରରୁ ଜଣାପଡ଼ିଛି

ସୁସ୍ଛ ସମାଜ ଗଠନରେ ଡାକ୍ତରଙ୍କ ଭୂମିକା ଗୁରୁତ୍ପୂର୍ଣ୍

ସାଧନା ଓ ସେବା ଦ୍ୱାରା ସେମାନେ ଅନ୍ୟମୁହଁରେ ହସ ଫୁଟାଇ ପାରିଛନ୍ତି ସେଥିଲାଗି ସାଧାରଣରେ ସେ ଦିତୀୟ ଇଶ୍ୱର ଭାବେ ପରିଚିତ

ଏହି ଉପଲକ୍ଷେ ପ୍ରଧାନମନ୍ତୀ ଚାର୍ଚାଡ୍ ଆକାଉଣ୍କାଣ୍କ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ନୀତି ଆୟୋଗ ମାଲକାନ୍ଗିରି ମାଓ ସମସ୍ୟା ଓ ପଛୁଆ ଜିଲ୍ଲା ଭାବେ ସବୁବେଳେ ଚର୍ଚାରେ ରହିଆସିଥିବା ମାଲକାନଗିରି ଜିଲ୍ଲା ଏବେ ଦେଶ ଏବଂ ରାଜ୍ୟ ପାଇଁ ଗୌରବ ଆଶିଛି

ନବରଙ୍ଙପୁର କିଲ୍ଲାର ପ୍ରଧାନମନ୍ତୀ ଉଜ୍ୱଳା ଯୋଜନାରେ ଆମ ଜଙ୍ଗଲ ଯୋଜନାର ବନ ସ୍ୱରକ୍ଷା ସମିତିର ସଦସ୍ୟା ମାନଙ୍କ ଅଗ୍ରାଧକାର ଭିଭିରେ ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି

ଏହାଫଳରେ ଯାତ୍ରୀ ପରିବହନ ପ୍ରଭାବିତ ହୋଇଛି କେବଳ ସରକାରୀ ବସ୍ ଓ ଆନ୍ଧ୍ର ପ୍ରଦେଶର ବସ୍ଗୁଡ଼ିକୁ ପୁଲିସ ଓ ପରିବହନ ଅଧିକାରୀମାନେ ହଳଦିଆପଦର ବସ୍ଷାଶକୁ ଯିବାକୁ ନିର୍ଦ୍ଦେଶ ଦେଉଛନ୍ତି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

ସହିତ ବୀରପ୍ରତାପପୁର କତା ସାମଗ୍ରୀ ଉପ୍ପାଦନ କେନ୍ଦ୍ରକୁ ସମ୍ମୂର୍ଶ୍ଚ କାର୍ଯ୍ୟକ୍ଷମ କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ଦୀ ପ୍ରଫୁଲ କୁମାର ସାମଲ ପ୍ରକାଶ କରିଛନ୍ତି